ଏହି ଯୋଜନାରେ ଲାଭ ପାଇବା ପାଇଁ କୌଣସି ଆୟ ବା ବାସସ୍ରାନ କିମ୍ଟା କୌଣସି ପ୍ରମାଣପତ୍ରର ଆବଶ୍ୟକ ନାହି

ଏହା କେନ୍ଦ୍ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯାଇଥିଲା ଏବଂ ସେତେବେଳେ ଉଭୟ କଂଗ୍ରେସ ଓ ବିଜେପି ଏଥଲାଗି କୌଣସି ଆପଉି ଉଠାଇନଥିଲେ

ପୁରୀ ଜିଲ୍ଲା ବ୍ରହ୍କଗିରି ବ୍ଲକ କୃଷ୍ଟପ୍ରସାଦରେ ଆୟୋଜିତ ଉଜ୍ୱଳା ସ୍ୱାଭିମାନ ଉହବରେ ଯୋଗଦେଇ ସେ ଏହା କହିଛନ୍ତି